ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତି କ୍ଷେତ୍ରରେ ଆଜିର ଦିନ ଏକ ଐତିହାସିକ ଦିବସ ବୋଲି ଅଭିହିତ କଲେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ

ଏବଂ ରାଜ୍ୟରେ ଶୀତ ଲହରୀ ଜାରି

ଶ୍ରୀ ଷଡଙ୍ଗୀ ଆଜି କେନ୍ଦ୍ ଜାତୀୟ ରାଜପଥ ମନ୍ତୀ ନୀତିନ ଗଡକରୀଙ୍କୁ ଭେଟି ଏ ସମ୍ମର୍କରେ ଆଲୋଚନା କରିଥିଲେ

ଏହି ଟିକାଗୁଡିକ ବେଶ୍ ନିରାପଦ ଏବଂ ଏଗୁଡିକର ରପ୍ତାନୀ ଉପରେ ମଧ୍ଧ ସରକାର କୌଣସି କଟକଣା ଲଗାଇନାହାନ୍ତି